ୟୁଏସ୍ ପ୍ରେସିଡେଣ୍ଟ କୋଭିଡ ନାଇଷ୍ଟିନ୍ ମହାମାରୀର ମୁକାବିଲା ପାଇଁ ଆମେରିକା ଭାରତକୁ ସମସ୍ତ ସହାୟତା ଯୋଗାଇ ଦେବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଏକ ଟୁଇଟ୍ରେ ବାଇଡେନ କହିଛନ୍ତି ସେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାବାର୍ତ୍ତା ହୋଇ କୋଭିଡ ନାଇଷ୍ଟିନ ବିରୁଦ୍ଧରେ ଭାରତ ଚଳାଇଥିବା ସଂଗ୍ରାମରେ ସମସ୍ତ ଜରୁରୀ ସହାୟତା ଓ ସମ୍ଭଳ ଯୋଗାଣ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି ଆମେରିକାର ବିପଦ ସମୟରେ ଭାରତ ପଛରେ ଛିଡା ହୋଇଥିଲା ଏବଂ ଭାରତର ଆବଶ୍ୟକତାବେଳେ ଆମେରିକା ମଧ୍ୟ ଭାରତ ପଛରେ ରହିଛି ବୋଲି ଶ୍ରୀ ବାଇଡେନ କହିଛନ୍ତି ଅକ୍ଟିଜେନ ୟୁଜ୍ କେବଳ ସ୍ୱାସ୍ଥ୍ୟସେବା ଉଦ୍ଦେଶ୍ୟରେ ଲିକ୍ୟୁଇଡ ଅକ୍ନିଜେନ ବ୍ୟବହାରକୁ ସୁନିଶ୍ଚିତ କରିବା ସକାଶେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ଶିଳ୍ପ କ୍ଷେତ୍ରଗୁଡିକ ହେଉଛି ଭେଷଜ ଶିଳ୍ପ ପ୍ରତିରକ୍ଷା ଶିଳ୍ପ ଏବଂ ଇଞ୍ଜେକସନ୍ ଶିଶି ଉତ୍ପାଦନ ଶିଳ୍ପ ଦେଶରେ ମେଡିକାଲ ଅକ୍ନିଜେନ ଉପଲବ୍ଧତାକୁ ବୃଦ୍ଧି କରିବା ନିମନ୍ତେ ଏହି ନିଷ୍ପଭି ନିଆଯାଇଛି କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ତଥା କାତୀୟ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଅଜୟ ଭାଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅକ୍ସିଜେନ ଉତ୍ପାଦନକୁ ଯଥାସମ୍ଭବ ବୃଦ୍ଧି କରି କେବଳ ସ୍ପାସ୍ଥ୍ୟସେବା ଉଦ୍ଦେଶ୍ୟରେ ସରକାରଙ୍କ ପାଇଁ ଉପଲବ୍ଧ ରଖିବାକୁ ଶ୍ରୀ ଭାଲ୍ଲା ସମସ୍ତ ଉତ୍ପାଦନ କେନ୍ଦ୍ରଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଏବେ ଦେଶରେ ଯେତେ ଲିକ୍ୟୁଇଡ ଅକ୍ନିଜେନ ମହଜୁଦ୍ ଅଛି ସେସବୁକୁ ସ୍ପାସ୍ଥ୍ୟସେବା ଉଦ୍ଦେଶ୍ୟରେ ସରକାରଙ୍କ ନିକଟରେ ଉପଲବ୍ଧ ରଖିବାକୁ ମଧ୍ୟ ଶୀ ଭାଲ୍ଲା କହିଛନ୍ତି

ଯାଉଥିବା ପଦକ୍ଷେପ ଗୁଡିକର ସମୀକ୍ଷା କରିଛନ୍ତି ଚିଫ୍ ଅଫ୍ ଡିଫେନ୍ ଷ୍ଟାଫ୍ କେନେରାଲ୍ ବିପିନ୍ ରାଓ୍ପତ୍ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ସଶସ୍ତ ବାହିନୀ ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଷୟରେ ତାଙ୍କୁ ଅବଗତ କରିଛନ୍ତି ସଶସ୍ତ ବାହିନୀ ଯୋଗାଇଥିବା ଡାକ୍ତରମାନଙ୍କ ବିଷୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ଅବସର ନେଇଥିବା ସଶସ୍ତ୍ର ବାହିନୀର ଡାକ୍ତର ଓ ଯେଉଁମାନେ ଆଗୁଆ ଅବସର ନେଇଛନ୍ତି ସେହିଭଳି ଡାକ୍ତରମାନଙ୍କୁ କୋବିଡ୍ ସଂକ୍ରମିତମାନଙ୍କ ଚିକିହା ପାଇଁ ମୁତ୍ୟନ କରାଯାଉଛି ସଶସ୍ତ୍ର ବାହିନୀର ଯେଉଁ ଡାକ୍ତରମାନେ ବହୁ ଆଗରୁ ଅବସର ନେଇ ସାରିଛନ୍ତି ସେମାନଙ୍କୁ ମଧ୍ୟ ଚିକିତ୍ସା ସେବା ଯୋଗାଇବା ଲାଗି ଅନୁରୋଧ କରାଯାଇଛି ନୌବାହିନୀ ଓ ବିମାନ ବାହିନୀର କମାଣ୍ଡ ହେଡ୍କ୍ୱାର୍ଟର୍ କର୍ପସ୍ ହେଡ୍କ୍ୱାର୍ଟର୍ ଓ ଡିଭିଜନ୍ ହେଡ୍କ୍ୱାର୍ଟର୍ ଗୁଡ଼ିକର ମେଡିକାଲ ଅଫିସରମାନେ ବିଭିନ୍ନ ହସ୍କିଟାଲ୍ରେ ମୁତୟନ ହେବେ ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି ସଶସ୍ତ ବାହିନୀର ନର୍ସ ମାନଙ୍କୁ ଡାକ୍ତରମାନଙ୍କୁ ସହାୟତା କରିବା ପାଇଁ ମଧ୍ୟ ମୁତ୍ୟନ କରାଯାଉଛି ସଶସ୍ତ୍ର ବାହିନୀର ବିଭିନ୍ନ ପ୍ରତିଷ୍ଠାନରେ ଥିବା ଅକ୍ଟିଜେନ୍ ସିଲିଣ୍ଡର ଗୁଡ଼ିକୁ ବିଭିନ୍ନ ହସ୍କିଟାଲ୍କୁ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା ବିଷୟ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ବହୁ ସଂଖ୍ୟାରେ ଲୋକମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକ ସ୍ଥୁଳେ ସାମରିକ ଡାକ୍ତରୀ ମୌଳିକ ଢାଞ୍ଚାର ଉପଯୋଗ କରାଯିବା ବିଷୟରେ ଜେନେରାଲ୍ ରାଓ୍ୱତ୍ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଅକ୍କିଜେନ୍ର ପରିବହନରେ ଭାରତୀୟ ବିମାନ ବାହିନୀର ଭୂମିକାକୁ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଡାକ୍ତରୀ ସେବା ପହଞ୍ଚାଇବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ସୈନିକ କଲ୍ୟାଣ ବୋର୍ଡ ଓ ସେଗୁଡ଼ିକର ଅଫିସରମାନଙ୍କୁ ମୁତୟନ କରିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ସହ ଆଲୋଚନା କରିଚ୍ଛନ୍ତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ମର୍ମରେ ଏକ ପତ୍ରଲେଖି ଶ୍ରୀ ଠାକୁର ଦିଲ୍ଲୀର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଦିଲ୍ଲୀ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ ହିମାଚଳ ପ୍ରଦେଶ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି ଦିଲ୍ଲୀ ସରକାରଙ୍କ ଅଧିକାରୀମାନେ ହିମାଚଳପ୍ରଦେଶର ଅତିରିକ୍ତ ଶିଳ୍ପ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରି ରାଜ୍ୟକୁ ତୁରନ୍ତ ଅକ୍ପିଜେନ ଯୋଗାଣର ବ୍ୟବସ୍ଥା କରିବାକୁ ଶ୍ରୀ ଠାକୁର ପତ୍ରରେ ଉଲ୍ଲେଖ କରିଛନ୍ତି ଏହି ସହାୟତା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜିରିଓ୍ବାଲ ହିମାଚଳ ପ୍ରଦେଶ ସରକାରଙ୍କୁ କୃତଞ୍ଜତା ଜଣାଇଛନ୍ତି

ସେ କହିଛନ୍ତି କୋଭିଡ୍ର ମୁକାବିଲାରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ତିନୋଟି ମୁଖ୍ୟ ବିଷୟ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ହେବ ତାହା ହେଲା କଣ୍ଟେନ୍ମେଣ୍ଟ୍ କ୍ଲିନିକାଲ୍ ମ୍ୟାନେଜ୍ମେଣ୍ଟ ଓ କମ୍ୟୁନିଟି ଏନ୍ଗେଜ୍ମେଣ୍ଟ ସେ କହିଛନ୍ତି ଶାରୀରିକ ଦୂରତା କଟକଣା ଉପରେ ଅଧିକ ଆଲୋକପାତ କରାଯିବାର ଆବଶ୍ୟକତା ରହିଛି

ସେ ପୁଶି କହିଛନ୍ତି ଅକ୍ନିଜେନ୍ର ସଦୁପୋଯୋଗ ରେମ୍ଡେସିବିର୍ ଓ ଟୋସିଲିଜୁମାବ ଭଳି ଉପଯୁକ୍ତ ଔଷଧର ବ୍ୟବହାର ଦ୍ୱାରା କୋବିଡ୍ର ସଫଳତାର ସହ ମୁକାବିଲା କରାଯାଇ ପାରିବ ଅନେକ ଲୋକ ଭୟଭୀତ ହୋଇ ହସ୍କିଟାଲରେ ଶଯ୍ୟା ଗୁଡ଼ିକୁ ଅକ୍ତିଆର କରି ରଖିଥିବାର ଜଣାପଡ଼ିଛି ବୋଲି ସେ କହିଛନ୍ତି ଡାକ୍ତରଙ୍କ ପରାମର୍ଶ ଅନୁସାରେ ହସ୍କିଟାଲ୍ରେ ଭର୍ତ୍ତି ହେବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଭାରତରେ ପ୍ରଚୁର ପରିମାଣ ମେଡିକାଲ୍ ଅକ୍ସିକେନ୍ ମହଜୁଦ ରହିଛି ସେ କହିଛନ୍ତି ଅକ୍ସିଜେନ୍ ଟ୍ୟାଙ୍କ୍ର ଗୁଡ଼ିକର ପରିବହନ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ଶ୍ରୀ ଗୋଏଲ କହିଛନ୍ତି ଭାରତ ବିଦେଶରୁ ଅକ୍ସିଜେନ୍ ଟ୍ୟାଙ୍କର ମାନ କ୍ରୟ କରି ଆଣୁଛି ସେ କହିଛନ୍ତି ସରକାର ଅକ୍ସିଜେନ୍ ଟ୍ୟାଙ୍କର ଗୁଡ଼ିକର ପରିବହନକୁ ତଦାରଖ କରୁଛନ୍ତି କୋବିଡ୍ ପରିସ୍ଥିତିକୁ ନେଇ ଭୟଭୀତ ନ ହେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ସେ କହିଛନ୍ତି ଅକୁଜେନ୍ର ସଠିକ୍ ବ୍ୟବହାର ଅତ୍ୟନ୍ତ ଅପରିହାର୍ଯ୍ୟ ଡକୁର ଗୁଲେରିଆ କହିଛନ୍ତି ବର୍ତ୍ତମାନ ଲୋକମାନେ ଅତିମାତ୍ରାରେ ଭୟଭୀତ ହୋଇପଡ଼ିଛନ୍ତି

ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ କୋବିଡ୍ ଟିକାକରଣ ପ୍ରକ୍ରିୟା ବୃଦ୍ଧି କରିବାକୁ ପଡ଼ିବ

ରାଜ୍ୟରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ବନ୍ଦ ରହିବା ସହିତ ବେଙ୍ଗାଲୁର ସହରରେ ମେଟ୍ରୋ ସେବାକୁ ମଧ୍ୟ ବନ୍ଦ କରିଦିଆଯିବ ବୋଲି ନିଷ୍ପଭି ନିଆଯାଇଛି ତେବେ ଗ୍ରାମାଞ୍ଚଳରେ କୃଷିକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି